ଆକି ପୂର୍ବାହ୍ବରେ ଏକ ସ୍ୱତନ୍ତ ଶୋଭାଯାତ୍ରାରେ ଏହି ଅସ୍ସି କଳସକୁ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ନିଆଯିବ

ସେଠାରେ ଏହି ଅସ୍ତି କଳସ ସାଧାରଣ ଲୋକଙ୍ଙ ଦର୍ଶନ ପାଇଁ ରଖାଯାଇଥିଲା

ଯଦି ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀ ଏହି ସିଟ୍ରେ ନାମ ଲେଖାଇବା ଲାଗି ନ ଆସନ୍ତି ତେବେ ସାଧାରଣବର୍ଗର ପିଲା ଏଥିରେ ନାମ ଲେଖାଇବେ

ଏଥିପାଇଁ ରେଳବାଇ ପକ୍ଷରୁ ଭଡ଼ା ଛାଡ଼ କରାଯାଇଛି

ଜିଲ୍ଲା ବିଜେପି ସଭାପତି ଗୋବିନ୍ଦ ଜୟଙ୍ଙ ଅଧ୍ୟକ୍ଷତାରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗି ପର୍ଶୁରାମ୍ ମାଝି ଓ ନିତ୍ୟାନନ୍ଦ ଗଣ୍ଣଙ୍କ ସମେତ ଏକ ଦଳ ମୃତକଙ୍କ ପରିବାର ସହିତ ଏ ସମ୍ମର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ଏହାଛଡ଼ା ଗ୍ରାମର ପାରିପାର୍ଶ୍ୱିକ ପରିସ୍ରିତି ମଧ୍ଧ ଅନୁଧ୍ଧାନ କରିଛନ୍ତି

ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି